ସମସ୍ତ ବ୍ୟକ୍ତି ଭଦ୍ରକ ଜିଲ୍ଲାର ଓ ପଣ୍ଟିମବଙ୍ଗ ଫେରନ୍ତା

ସେ କହିଛନ୍ତି ପ୍ରତ୍ୟେକ ଗ୍ରାମସଭା ପ୍ରତ୍ୟେକ ବ୍ଲକ୍ ଓ ପ୍ରତ୍ୟେକ ଜିଲ୍ଲା ସେମାନଙ୍କର ମୌଳିକ ଆବଶ୍ୟକତାଗୁଡ଼ିକପାଇଁ ଆତ୍କନିଭରଶୀଳ ହେବାକୁ ପଡ଼ିବ

ସେ କହିଛନ୍ତି ଏହି ପୋର୍ଟାଲ୍ ମାଧ୍ଧମରେ ଠିକ୍ ସମୟରେ ତଦାରଖ କରାଯାଇପାରିବ ଓ ଉଉରଦାୟିତାକୁ ନିଶ୍ୱିତ କରାଯାଇପାରିବ ଗ୍ରାମପଞାୟତ ସ୍ତରରେ ଡିଜିଟାଇଜେସନ୍ର ପ୍ରସାର ଦିଗରେ ଏହି ପୋର୍ଟାଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ସମସ୍ତ ପଜିଟଭ୍ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ମର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି

ସମସ୍ତେ ପଣ୍ଣିମବଙ୍ଗରୁ ଫେରିଥିବା ସୂଚନା ମିଳିଛି

ମୁଖ୍ୟମନ୍ତୀ ନିଜେ ଆମ୍ପୁଲାନ୍ପକୁ ବାଟ ଛାଡିଛନ୍ତି ଏପରିକି ରଥଯାତ୍ରା ସମୟରେ ମଧ୍ୟ ଭକ୍ତମାନେ ଆମ୍ପୁଲାନ୍ୱକୁ ବାଟ ଛାଡିବାର ନଜୀର ରହିଛି କିନ୍ତୁ କିଛି ବିବେକହୀନ ବ୍ୟକ୍ତି ଆମ୍ବଲାନ୍ବର ଅସଦ୍ ବ୍ୟବହାର କରି ଯିବା ଆସିବା କାର୍ଯ୍ୟରେ ଲଗାଉଛନ୍ତି